ଋଣଭାର ହ୍ରାସ ହେବା ସହ ସୁଧଖର୍ଚ ସଞ୍ଚୟ ହେବ ଏବଂ ଖାଦ୍ୟ ସବ୍ସିଡି ହ୍ରାସ ପାଇବ ବୋଲି ଜଶାପଡ଼ିଛି ସେହିଭଳି ଚଳିତ ଆର୍ଥିକ ବର୍ଷଲାଗି ଝୋଟ ଅଖାରେ ଖାଦ୍ୟଶସ୍ୟ ଓ ଚିନିର ବାଧତାମ୍ଟଳକ ପ୍ୟାକେଜିଂ ନିୟମ ସମ୍ପ୍ରସାରଣକୁ କମିଟି ଅନୁମୋଦନ କରିଛି

ଏହାଦ୍ୱାରା ଝୋଟ ଉଦ୍ୟୋଗ ଲାଭାନ୍ୱିତ ହେବ ବିଶେଷ କରି ପୂର୍ବ ଏବଂ ଉଉର ପୂର୍ବାଞ୍ଚଳ ଅଞ୍ଞଳଗୁଡ଼ିକର ଶ୍ରମିକମାନେ ଲାଭବାନ ହୋଇପାରିବେ

ଆସନ୍ତା ଶନିବାର ଦିନ ଏହି କମିଶନ ତାଙ୍କର ମଧ୍ଧବର୍ଭୀକାଳୀନ ରିପୋର୍ଟ ପ୍ରଦାନ କରିବେ

ଏହିସବୁ ସ୍ସାନକୁ ପ୍ଲାଷ୍ଟିକ୍ମୁକ୍ତ ରଖିବା ଏବଂ ସେଠାରେ ପରିମଳ ବ୍ୟବସ୍ଥାର ସଠିକ୍ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବ ଅଶିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଶା ଦେବା ସହ ବ୍ୟବସାୟୀଙ୍କ ପକ୍ଷରୁ ପ୍ରଧାନମନ୍ତୀଙ୍କ ଉଦ୍ଦେଶ୍ୟଷର ଏକ ସ୍କାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି